ଆସେମ୍ଟି ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗ ପାଇଁ ତିନି ପର୍ଯ୍ୟାୟ ଏବଂ କେରଳ ତାମିଲନାଡ଼ୁ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀ ପାଇଁ ଗୋଟିଏ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନିର୍ବାଚନୀ ଦୂଶ୍ୟପଟ୍ଟ ଚଡ଼ାନ୍ତ ହେବା ପରେ ନିର୍ବାଚନ ପ୍ରଚାର ସରଗରମ ହେଉଛି ଆସାମ ଓ ପଶ୍ଚିମବଙ୍ଗ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ଚାଲିଥିବା ଘମାଘୋଟ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହୋଇଯିବ

ଏହି ଦୁଇଟିଯାକ ରାଜ୍ୟରେ ଏପ୍ରିଲ୍ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ

ଏଥିସହିତ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଉପନିର୍ବାଚନ ପାଇଁ ମଧ୍ୟ ଭୋଟ ଗହଣ ହେବ

ପୋଷ୍ଟାଲ୍ ଭୋଟିଂ ଆଗାମୀ ବିଧାନସଭା ନିର୍ବାଚନଗୁଡ଼ିକ ପାଇଁ ବିଦେଶରେ ରହୁଥିବା ଭୋଟ୍ଦାତାମାନଙ୍କୁ ଡାକଯୋଗେ ଭୋଟଦାନ ସୁଯୋଗ ମିଳିପାରିବ ନାହିଁ ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଡାକେ ଯୋଗେ ଭୋଟଦାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପରିବହନ ସଂକ୍ରାନ୍ତୀୟ ଚ୍ୟାଲେଞ୍ଜ ଗୁଡ଼ିକୁ ଦୂର କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସହ କଥାବାର୍ତ୍ତା ଚାଲିଛି ଇଲେକ୍ରୋନିକ୍ ମାଧ୍ୟମରେ ବିଦେଶରେ ରହୁଥିବା ଭୋଟଦାତାମାନଙ୍କ ପାଇଁ ଡାକ ଯୋଗେ ଭୋଟ ପ୍ରଦାନ ବ୍ୟବସ୍ଥା ସଂକ୍ରାନ୍ତୀୟ ନିୟମରେ ସଂଶୋଧନ କରିବାକୁ ନିର୍ବାଚନ କମିଶନ୍ରେ ବିଚାର ଆଲୋଚନା ଚାଲିଛି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜେନ୍ଦ୍ର ବଡ଼ାମିକର ଏବଂ ସୁଶ୍ରୀ ଖାଜି ଜୟବୁର୍ଣିସା ମୋହିଉଦ୍ଦିନ୍ଙ୍କୁ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି ସେମାନେ ଦୁଇ ବର୍ଷ ପାଇଁ ଏହି କାର୍ଯ୍ୟଭାର ସମ୍ଭାଳିବେ ଆଇନ୍ ମନ୍ତ୍ରଶାଳୟର ନ୍ୟାୟ ବିଭାଗ ପକ୍ଷରୁ ଏହି ବିଞ୍ଜପ୍ତି କ୍ଜାରି କରାଯାଇଛି

ବର୍ତ୍ତମାନ ସେ କର୍ଣ୍ଣାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଭାବେ କାର୍ଯ୍ୟରତ ଅଛନ୍ତି

ଏହିସବୂ ପର୍ବ ସମୟରେ ଅଳ୍ପ ସଂଖ୍ୟାରେ ଏକତ୍ନିତ ହେବା ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଆରତୀ ଅହୁଜା କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ନିୟନ୍ତ୍ରଣ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୂ ଜାରି ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓରକୁ କଡ଼ାକଡ଼ି ଭାବେ ଲାଗୁ କରିବା କ୍ଷେତ୍ରରେ କୌଣସି ପ୍ରକାରର କୋହଳତା ଅବଲମ୍ଘନ କରାଯିବା ଉଚିତ୍ ନୁହେଁ କୋହଳତା ଅବଲମ୍ଭନ କରାଗଲେ କରୋନା ଭୂତାଶୁକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଦେଶ ଯେଉଁ ସଫଳତା ହାସଲ କରିଛି ତାହା ବିଫଳ ହୋଇଯିବ ବୋଲି ସେ ମତ ଦେଇଛନ୍ତି

ଦିଲ୍ଲୀ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ସବୁ ଜିଲ୍ଲା ମାଜିଷ୍ଟ୍ରେଟ୍ ପୁଲିସ୍ ଓ ଆଇନ୍ ପ୍ରଶୟନକାରୀ ସଂସ୍ଥାଗୁଡ଼ିକୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପାକିସ୍ତାନ ସହ ଭାରତ ବନ୍ଧୁତାପୂର୍ଣ୍ଣ ସଫପର୍କ ରଖିବାକୁ ଚାହୁଁଛି କିନ୍ତୁ ଏଥିପାଇଁ ସନ୍ତାସବାଦ ଓ ବୈରୀ ମନୋଭାବ ରହିତ ଆସ୍ଥା ସୃଷ୍ଟିକାରୀ ପରିବେଶର ଆବଶ୍ୟକତା ରହିଛି ପାକିସ୍ତାନ ଜାତୀୟ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ସେ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ପାଖକୁ ଗତ ସୋମବାର ଦିନ ଲେଖିଥିବା ଚିଠିରେ ଶୁଭେଚ୍ଛା ଓ ସଦ୍ଦିଚ୍ଛା ଜଣାଇଛନ୍ତି

ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କୀତ ଏହି ସଂଶୋଧିତ ଆଇନ୍ ଉପରେ ବିବେଚନା ଓ ଅନୁମୋଦନ ପାଇଁ ଲୋକସଭାରେ ବିତର୍କ ହେବ

ତୁରନ୍ତ ମାମଲାର ଫଇସଲା କରିବା ଏବଂ ଉତ୍ତରଦାୟିତା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶନାମା କାରି କରିବା ପାଇଁ ଏହି ସଂଶୋଧିତ ବିଲ୍ କ୍ଷମତା ପ୍ରଦାନ କରିପାରିବ ଶିଶୁ କଲ୍ୟାଣ କମିଟି ସଦସ୍ୟମାନଙ୍କୁ ନିଯୁକ୍ତି ଦେବାପାଇଁ ଯୋଗ୍ୟତା ମାନ ଧାର୍ଯ୍ୟ କରିବା ଏବଂ ପୂର୍ବରୁ ଧାର୍ଯ୍ୟ ହୋଇପାରୁନଥିବା ଗୁରୁତର ଅପରାଧ ଗୁଡ଼ିକୁ ଶ୍ରେଣୀଭୁକ୍ତ କରିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି

ଶ୍ରୀମତୀ ଇରାନୀ କହିଛନ୍ତି ତୁରନ୍ତ ଶିଶୁମାନଙ୍କୁ ରିଲିଭ୍ ଦେବାପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ସରକାର ଚାହୁଁଚ୍ଚନ୍ତି ବିତର୍କ ଆରମ୍ଭ କରି କଂଗ୍ରେସ ସଦସ୍ୟା ପ୍ରେନୀତ କୌର କହିଛନ୍ତି ବିଳମ୍ଘରେ ହେଲେ ମଧ୍ୟ ସରକାର ଶିଶୁମାନଙ୍କ ପ୍ରତି ପ୍ରାଧାନ୍ୟ ପ୍ରଦାନ କରିବା ଅତି ଆନନ୍ଦର ବିଷୟ ବିଲ୍ପ୍ରତି ସମର୍ଥନ ଜଣାଇ ବିଜେପିର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଗୁରୁତର ଅପରାଧ ଗୁଡ଼ିକର ସଂଜ୍ଞା ନିରୁପଣ କରିବା ଏବଂ ଶିଶୁ କଲ୍ୟାଣ କମିଟିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ବିଲ୍ ଅଧିକ ସହାୟକ ହେବ

ସ୍ୱାସ୍ଥ୍ୟସେବା ପେସାଦାର ଏବଂ ତତ୍ସଂକ୍ରାନ୍ତୀୟ ପେସାଦାରମାନଙ୍କର ଶିକ୍ଷା ଓ ସେବାପ୍ରଦାନର ମାନ ନିର୍ଦ୍ଧାରଣ ସଙ୍ଗେ ଏହି ପେସାଦାରମାନଙ୍କ ପାଇଁ ଏକ ନିୟନ୍ତ୍ରକ ଜାତୀୟ କମିଶନ୍ ସ୍ଥାପନ କରିବା ଏହି ବିଲ୍ର ଲକ୍ଷ୍ୟ ଏହି ପ୍ରସ୍ତାବିତ ଜାତୀୟ କମିଶନ୍ କାର୍ଯ୍ୟ ହେଉଛି ଶିକ୍ଷା ଓ ସେବା ପ୍ରଦାନର ମାନ ନିର୍ଦ୍ଧାରଣ କରିବା ସଙ୍ଗେ ସଙ୍ଗେ ଅନ୍ଲାଇନ୍ କେନ୍ଦ୍ରୀୟ ରେଜିଷ୍ଟ୍ରର ସୃଷ୍ଟି ଓ ପରିଚାଳନା କରିବା କ୍ଷେତ୍ରରେ ଏହି ବିଲ୍ ସହାୟକ ହେବ ଏକକ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ମଧ୍ୟ ଏହି ବିଲ୍ରେ ବ୍ୟବସ୍ଥା ରଖାଯାଇଛି ଏହି ଆଇନ୍ ଅଧୀନରେ ରାଜ୍ୟ ଓ ଜାତୀୟ ରେଜିଷ୍ଟ୍ରରେ ପେସାଦାର ଭାବେ ପଞ୍ଜିକୃତ ହୋଇଥିବା ଯୋଗ୍ୟ ପେସାଦାର ବ୍ୟକ୍ତିବିଶେଷକୁ ସୁବିଧା ପ୍ରଦାନ କରିବା ଦିଗରେ ମଧ୍ୟ ଏହି ଆଇନ୍ ସହାୟତା ହୋଇପାରିବ ଜୈବବିଜ୍ଞାନ ଟ୍ରମା ପୋଡ଼ାଜଳା ସର୍ଜିକାଲ୍ ଓ ଆନେସ୍ତେସିଆ ସମ୍ପର୍କୀତ କାରିଗରୀ ବିଦ୍ୟା ଫିଜିଓଥେରାପି ତଥା ପୁଷ୍ଟିବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କୁ ସହାୟତା ପ୍ରଦାନ କରିବା ଏହି ବିଲ୍ର ଲକ୍ଷ୍ୟ